ଏଲ୍ଏସ୍ ଆଡର୍ଜନ ରାଫେଲ ଯୁଦ୍ଧବିମାନ କ୍ରୟ ହେରଫେର ଓ ଅନ୍ୟାନ୍ୟ ପ୍ରସଙ୍ଗକୁ ନେଇ ହଟ୍ଟଗୋଳ ଯୋଗୁଁ ଆଜିକୁ ମିଶାଇ କ୍ରମାଗତ ଦୁଇଦିନ ହେଲା ଲୋକସଭାକୁ ମୁଲତବୀ ରଖାଯାଇଛି ଆଜି ସଭାକାର୍ଯ୍ୟ ଆରମ୍ଭ ହେବା ମାତ୍ରକେ କଂଗ୍ରେସ ସାଂସଦମାନେ ସଭାଗୃହର ମଧ୍ୟଭାଗରେ ରାଫେଲ ଯୁଦ୍ଧବିମାନ କ୍ରୟକୁ ନେଇ ସରକାରଙ୍କ ବିରୁଦ୍ଧରେ ସ୍କୋଗାନମାନ ଦେଇଥିଲେ ଏହି ମାମଲାର ମିଳିତ ସଂସଦୀୟ କମିଟି ଦ୍ୱାରା ତଦନ୍ତ ପାଇଁ ଦାବିକରି ସେମାନେ ହୋ ହଲ୍ଲୁ କରିଥିଲେ ପୂର୍ବରୁ ନବନିର୍ବାଚିତ କର୍ଷାଟକ ସାଂସଦ ବିୱାଇରାଘବେନ୍ଦ୍ର ପଦ ଓ ଗୋପନୀୟତାର ଶପଥପାଠ କରିଥିଲେ ସଂସଦ ଆକ୍ରମଣରେ ଶହିଦ ହୋଇଥିବା ଅମର ଯବନାମାନଙ୍କ ପ୍ରତି ସଭାଗୃହରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା ଆର୍ଏସ୍ ଆଡର୍ଜନ ତାମିଲନାଡୁରେ କାବେରୀ ଅବବାହିକାରେ ବସବାସ କରୁଥିବା କୃଷକମାନଙ୍କ ସ୍ୱାର୍ଥରକ୍ଷା ପାଇଁ ଦାବିକରି ରାଜ୍ୟସଭାରେ ଏଆଇଏଡିଏମ୍କେ ଓ ଡିଏମ୍କେ ସାଂସଦମାନେ ପ୍ରବଳ ହଟ୍ଟଗୋଳ କରିବାରୁ ସଭାକାର୍ଯ୍ୟକୁ ଆଜି ସାରା ଦିନ ପାଇଁ ମୁଲତବୀ ରଖାଯାଇଛି ଏହି ପ୍ରସଙ୍ଗକୁ ନେଇ ଆଜିକୁ ମିଶାଇ ଦୁଇଦିନ ହେଲା ରାଜ୍ୟସଭାରେ ସଭାକାର୍ଯ୍ୟ ଅଚଳ ହୋଇଛି ସଭାକାର୍ଯ୍ୟ ପରିଚାଳନା ପାଇଁ ଅନୁମତି ଦେବାସକାଶେ ଅଧ୍ୟକ୍ଷ ଏମ୍ ଭେଙ୍କେୟା ନାଇଡୁ ବାରମ୍ଭାର କହିବା ସଡ଼େ ତାଙ୍କ ପ୍ରତି କେହି କର୍ଷପାତ ନକରିବାରୁ ବାଧ୍ୟ ହୋଇ ସେ ସଭାକାର୍ଯ୍ୟକୁ ସାରା ଦିନ ପାଇଁ ମୁଲତବୀ ରଖିଚ୍ଚନ୍ତି

ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି ସଂସଦ ଭବନକୁ ଜଗିଥିବାବେଳେ ସନ୍ତାସବାଦୀମାନଙ୍କ ଆକ୍ରମଣରେ ପ୍ରାଣ ହରାଇଥିବା ସେହି ଅମର ସହିଦ ଯବାନମାନଙ୍କୁ ଦେଶବାସୀ ସଦାସର୍ବଦା ମନେରଖିବେ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେହି କାପୁରୁଷ ସନ୍ତାସବାଦୀ ଆକ୍ରମଣରେ ସହିଦମାନଙ୍କ ସାହସ ପ୍ରତି ସାଲୁଟ ଜଣାଇଛନ୍ତି ସେ କହିଛନ୍ତି ସେମାନଙ୍କ ସାହସ ଓ ବୀରତ୍ୱ ପ୍ରତ୍ୟେକ ଭାରତୀୟଙ୍କୁ ଅନୁପ୍ରାଣିତ କରୁଛି ଛତିଶଗଡ଼ ଗମେଣ୍ଟ୍ ଫର୍ମେସନ୍ ଛତିଶଗଡ଼ର ନବନିର୍ବାଚିତ କଟ୍ରେସ ବିଧାୟକମାନେ ଦଳର ଅଧ୍ୟକ୍ଷ ରାହୁଳ ଗାନ୍ଧୀଙ୍କୁ ବିଧାୟକ ଦଳର ନେତା ଚୟନ କରିବାକୁ ସର୍ବସମ୍ମତକ୍ରମେ ଏକ ଧାଡିକିଆ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ପଦ ପାଇଁ ବିଧାୟକ ଦଳର ନେତାକୁ ବାଛିବା ସକାଶେ ଏହି ପ୍ରସ୍ତାବରେ ରାହୁଳ ଗାନ୍ଧୀଙ୍କୁ ଅନୁରୋଧ କରାଯାଇଛି ଗତ ସନ୍ଧ୍ୟାରେ ନବନିର୍ବାଚିତ ବିଧାୟକମାନଙ୍କର ବୈଠକରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଧାୟକ ଚରଣଦାସ ମହନ୍ତ ଏହି ପ୍ରସ୍ତାବ ଆଗତ କରିଥିଲେ ଯାହାକୁ କଂଗ୍ରେସ କାର୍ଯ୍ୟକାରୀ କମିଟି ସଭ୍ୟ ତଥା ବିଧାୟକ ତାମ୍ରଧ୍ୱଜ ସାହୁ ସମର୍ଥନ କରିଥିଲେ

ବୈଠକରେ ଅଖିଳ ଭାରତୀୟ କଟ୍ରେସ କମିଟିର ସାଧାରଣ ସଚିବ ପିଏଲ୍ପୁନିଆ ଏବଂ ସଚିବ ଚନ୍ଦନ ଯାଦବ ଓ ଡକୁର ଅରୁମ ଓରାମ ମଧ୍ୟ ବୈଠକରେ ଉପସ୍ଥିତ ରହିଥିଲେ

ରାଜସ୍ଥାନ ଗଭର୍ଣ୍ଣମେଣ୍ଟ ରାଜସ୍ଥାନରେ ସଦ୍ୟତମ ରାଜନୈତିକ ସମୀକରଣ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକମାନଙ୍କ ରିପୋର୍ଟ ଏବଂ ନବନିର୍ବାଚିତ ପାର୍ଟି ବିଧାୟକମାନଙ୍କ ମତାମତ ଆଧାରରେ କଂଗ୍ରେସ ସଭାପତି ରାହୁଳ ଗାନ୍ଧୀ ମୁଖ୍ୟମନ୍ତ୍ରୀଙ୍କୁ ସ୍ଥିର କରିବେ ରାଜ୍ୟରେ ସରକାର ଗଠନ କରିବା ପାଇଁ କଂଗ୍ରେସ ଦାବୀ କରିଥିବାବେଳେ ବର୍ତ୍ତମାନ କିଏ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ତାହା ଉପରେ ଧ୍ୟାନ କେନ୍ଦ୍ରୀଭୂତ ହୋଇଛି ମୁଖ୍ୟ ଦାବିଦାର ଅଶୋକ ଗେହଲଟ ଓ ସଚିନ ପାଇଲଟଙ୍କ ସମର୍ଥକମାନେ ସେମାନଙ୍କ ସପକ୍ଷରେ ନିଷ୍ପଭି ଯିବ ବୋଲି ଆଶା ରଖିଛନ୍ତି ବର୍ତ୍ତମାନ କଥାହେଲା ଜଣେ ଅଭିଜ୍ଞ ବ୍ୟକ୍ତିଙ୍କୁ ରାଜ୍ୟର ମୁଖ୍ୟମନ୍ତ୍ରୀ କରାଯିବ ନା ଯୁବନେତାଙ୍କ ହାତରେ ଶାସନ ଭାର ଛାଡିଦିଆଯିବ ତାହା ଉପରେ ପାର୍ଟି ହାଇକମାଣ୍ଡ ନିଷ୍ପତ୍ତି ନେବେ ଏମ୍ପି ଗଭର୍ଣ୍ଣମେଣ୍ଟ ମଧ୍ୟପ୍ରଦେଶରେ କଂଗ୍ରେସ ବିଧାୟକ ଦଳର ବୈଠକ ଗତକାଲି ଭୋପାଳଠାରେ ବସିଥିଲା ଏବଂ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀଙ୍କୁ ବାଛିବା ପାଇଁ ପାର୍ଟି ସଭାପତି ରାହୁଳ ଗାନ୍ଧୀଙ୍କୁ କ୍ଷମତା ଦିଆଯାଇଛି ମଧ୍ୟପ୍ରଦେଶରେ ସରକାର ଗଠନ କରିବା ପାଇଁ ଆବଶ୍ୟକ ସଂଖ୍ୟକ ବିଧାୟକମାନଙ୍କ ସମର୍ଥନ ପାଇଲାପରେ ନବନିର୍ବାଚିତ କଂଗ୍ରେସ ବିଧାୟକମାନେ ଶ୍ରୀ ଗାନ୍ଧୀଙ୍କୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ପ୍ରାର୍ଥୀ ସ୍ଥିର କରିବାକୁ କ୍ଷମତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ପଦ ପାଇଁ ଦାବିଦାର ଓ ପାର୍ଟିର ପର୍ଯ୍ୟବେକ୍ଷକ ଏକେ ଆଣ୍ଟ୍ରୋନିଙ୍କ ମଧ୍ୟରେ ଗତକାଲି ଦିନସାରା ତନାଘନା ଆଲୋଚନା ଚାଲିଥିଲା ବୈଠକରେ ଉପସ୍ଥିତ ଥିବା କେତେକ ସଦସ୍ୟଙ୍କ କହିବା ଅନୁଯାୟୀ ରାଜ୍ୟ କଂଗ୍ରେସ ସଭାପତି କମଳନାଥଙ୍କ ନାମ ମୁଖ୍ୟମନ୍ତ୍ରୀ ପାଇଁ ପ୍ରାୟତଃ ସ୍ଥିର କରାଯାଇଛି ତେଣେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଜୋର୍ସୋର୍ରେ ଲବି ଚାଲିଥିବାରୁ ଆଭ୍ୟନ୍ତରୀଣ ବାର୍ତ୍ତା ମଞ୍ଚ କରିଆରେ ମୁଖ୍ୟମନ୍ତ୍ରୀଙ୍କ ନାମ ପଠାଇବା ପାଇଁ ରାହୁଳ ଗାନ୍ଧୀ ପାର୍ଟିର କର୍ମୀମାନଙ୍କୁ କହିଛନ୍ତି ରାହ୍ଳ ସିଏମ୍ ଆନାଉନ୍ସଡ କଂଗ୍ରେସ ସଭାପତି ରାହୁଳ ଗାନ୍ଧୀ କହିଛନ୍ତି ଛତିଶଗଡ ରାଜସ୍ଥାନ ଓ ମଧ୍ୟପ୍ରଦେଶ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ବାଛିବା ସକାଶେ ପାର୍ଟି ଭିତରେ ବିଚାରବିମର୍ଷ ଚାଳିଛି ପାର୍ଲାମେଙ୍କ ବାହାରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତାବେଳେ ସେ କହିଛନ୍ତି ଅଳ୍ପସମୟ ପରେ ମୁଖ୍ୟମନ୍ତ୍ରୀମାନଙ୍କ ନାମ ଘୋଷଣା କରାଯିବ

ରାଜ୍ୟପାଳ ରାଜଶେଖରନ୍ଙ୍କ ନିମନ୍ତ୍ରଣ କ୍ରମେ ଜୋରାମ ଥାଙ୍ଗାଙ୍କ ନେତୃତ୍ୱରେ ଏମ୍ଏନ୍ଏଫ୍ ନେତାମାନେ ଗତକାଲି ପାର୍ଟିର ନବନିର୍ବାଚିତ ବିଧାୟକମାନଙ୍କ ନାମ ତାଲିକା ଦାଖଲ କରିଥିଲେ

ସେହି ଅଞ୍ଚଳରେ ଗତକାଲି ସଂଧ୍ୟାରୁ ନିରାପତ୍ତାବାହିନୀ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲା ଏପର୍ଯ୍ୟନ୍ତ ଅଭିଯାନ ଜାରିଥିବାର ଖବର ମିଳିଛି

ସିବିଆଇର ଅନୁରୋଧ କ୍ରମେ ଇଣ୍ଟରପୁଲ ଏହି ନୋଟିସ୍ ଜାରି କରିଥିବା ସିବିଆଇ ମୁଖପାତ୍ର କହିଛନ୍ତି ଚଳିତବର୍ଷ ଜାନୁଆରୀ ମାସରୁ ଦେଶଛାଡି ପଳାଇଯାଇଥିବା ମେହୁଲ ଚୋକ୍ସିଙ୍କ ବିରୁଦ୍ଧରେ ସିବିଆଇ ସେପ୍ଟେମ୍ୟର ମାସରେ ଇଣ୍ଟରପୋଲ୍ରେ ଅଭିଯୋଗ କରିଥିଲା ମେହୁଲ ଚୋକ୍ସି ଆଙ୍କିଗୁଆର ନାଗରିକତ୍ୱ ଗ୍ରହଣ କରିଥିବା ଜଣାପଡିଛି ଚୋକ୍ସିଙ୍କ ବିରୁଦ୍ଧରେ ଏହା ଏକ ରାଜନୈତିକ ଷଡ଼ଯନ୍ତ ବୋଲି ସେ ଇଷ୍ଟରପୋଲକୁ ମଧ୍ୟ ଜଣାଥିଲା ପ୍ରେସିଡେଣ୍ଟ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମିଆଁମାରରେ ଗଣତନ୍ତ୍ର ସ୍ଥାପନ ଲାଗି ପ୍ରକ୍ରିୟା ସମୟରେ ସେ ଦେଶର ସମ୍ମୁଖୀନ ହେଉଥିବା ବୁଝାମଣା ପୁର୍ନନିର୍ମାଣ ଓ ଅର୍ଥନୈତିକ ବିକାଶ ସମସ୍ୟା ଗୁଡ଼ିକର ସମାଧାନ ପାଇଁ ଭାରତ ସହାୟତା କରିବା ପ୍ରତିଶ୍ରତିବଦ୍ଧତାକୁ ଦୋହରାଇଛନ୍ତି ୟେଙ୍ଗୁନରେ ଭାରତୀୟ ସମ୍ପ୍ରଦାୟଙ୍କୁ ଉଦ୍ବୋଧନ ଦେବା ଅବସରରେ ରାଷ୍ଟ୍ରପତି କୋବିନ୍ଦ କହିଛନ୍ତି ମିଆଁମାରର ଏକତା ଏବଂ ଆଞ୍ଚଳିକ ସୁରକ୍ଷା ପ୍ରତି ଭାରତ ସଚେତନ ଅଛି

ପୂର୍ବରୁ ଶ୍ରୀ କୋବିନ୍ଦ ସହିଦମାନଙ୍କ କବରସ୍ଥଳୀ ଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ଇଣ୍ଡିଆନ ନ୍ୟାସନାଲ ଆର୍ମିର ଅବସରପ୍ରାପ୍ତ ଜବାନମାନଙ୍କୁ ସାକ୍ଷାତ୍ କଲାବେଳେ ନେତାଜ୍ଞୀ ସୁଭାଷ ଚନ୍ଦ୍ର ବୋଷଙ୍କ ନେତୃତ୍ୱରେ ଭାରତର ସ୍ୱାଧୀନତା ସଂଗ୍ରାମରେ ସେମାନଙ୍କର ଅବଦାନପ୍ରତି ଦେଶର କୃତଜ୍ଞତା ଜ୍ଞାପନ କରିଚ୍ଛନ୍ତି

ଆସନ୍ତା ଶନିବାର ଏବଂ ରବିବାର ଉତ୍ତରାଞ୍ଚଳ ତାମିଲନାଡ଼ୁ ଏବଂ ଦକ୍ଷିଣ ତଟବର୍ତ୍ତୀ ଆନ୍ଧ୍ରପ୍ରଦେଶର କେତୋଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି

ହକି ପୁରୁଷ ହକି ବିଶ୍ୱକପ୍ କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ରେ ଆଜି ଭାରତ ନେଦରଲ୍ୟାଣ୍ଡ୍ ମଧ୍ୟରେ ମୁକାବିଲା ହେବାକୁ ଥିବା ବେଳେ ବେଲ୍ଜିୟମ୍ ଜର୍ମାନୀକୁ ଭେଟିବ ଭୁବନେଶ୍ୱରଠାରେ ଚାଲିଥିବା ମୁକାବିଲାରେ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ସେମିଫାଇନାଲ୍ରେ ପ୍ରବେଶ କରିସାରିଛନ୍ତି